ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉହବ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ଦେଶର ସାମରିକ ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିର ଝଲକ ରାଜପଥର ପ୍ୟାରେଡରେ ଦେଖିବାକୁ ମିଳିବ କୋଭିଡ୍ ସଫକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉହବ ପୂର୍ବବର୍ଷ ଗୁଡ଼ିକ ତ୍କୁଳନାରେ ଭିନ୍ନ ରହିଛି କୋଭିଡ୍ ନାଇଣ୍ଟିନ୍ ସମ୍ୟନ୍ଧୀୟ ସମସ୍ତ ସୁରକ୍ଷା ନିୟମର ପାଳନ ସହ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେଉଛି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଶେଷ ହେବ ଅନ୍ୟ ବର୍ଷ ଗୁଡ଼ିକରେ ପ୍ୟାରେଡ୍ ଲାଲ୍କିଲା ପର୍ଯ୍ୟନ୍ତ ଯାଇଥାଏ

ସେହିପରି ଚଳିତବର୍ଷ କୌଣସି ବିଦେଶୀ ଅତିଥି ପ୍ୟାରେଡରେ ଯୋଗଦେବେ ନାହିଁ

ସ୍କୁଲ ଛାତ୍ଛାତୀମାନେ ଲୋକନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ମ ପ୍ରଦର୍ଶନ କରିବେ

ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଏହା ସମଗ୍ର ଦେଶ ପାଇଁ ଏକ ମହାନ ଦିବସ

ଭାରତ ଭଳି ଏକ ବିବିଧତାର ଭୂମିରେ ସର୍ବଦା ଦେଶପ୍ରେମ ମୁଖ୍ୟ ଭୂମିକା ନେଇଆସିଛି ରାଷ୍ଟ୍ରପତି କହିଛନ୍ତି ଆମେ ଆମର ସମ୍ଭିଧାନ ଓ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରି ସାଧାରଣତନ୍ତ୍ର ଦିବସ ପାଳନ କରୁଛେ ରାଷ୍ଟ୍ରପତି କହିଛନ୍ତି ଏହି ଦିବସ ଦେଶର ଜନସାଧାରଣ ଓ ବିଦେଶରେ ଥିବା ଭାରତୀୟମାନଙ୍କ ପାଇଁ ଏକ ମହାନ ଦିବସ ରହିଛି ରାଷ୍ଟ୍ରପତି କହିଛନ୍ତି ଆମ ସମସ୍ତଙ୍କ ପାଇଁ ଏହି ଦିବସ ସାୟିଧାନିକ ମ୍ବଲ୍ୟବୋଧକୁ ମନେ ରଖିବା ପାଇଁ ସର୍ବଦା ପଥ ପ୍ରଦର୍ଶନ କରିଆସିଛି ନ୍ୟାୟ ସ୍ୱାଧୀନତା ସମାନତା ଓ ଭ୍ରାତୃଭାବର ମୂଲ୍ୟବୋଧ ଉପରେ ସିୟିଧାନର ମୁଖବନ୍ଧ ପ୍ରସ୍ତୁତ ହୋଇଥିବାର ରାଷ୍ଟ୍ରପତି କହିଛନ୍ତି ଆମର ସିୟିଧାନ ଉପରେ ଆମର ଗଶତନ୍ତ୍ରର ଭିଭିଭ୍ବମି ପ୍ରସ୍ତୁତ ହୋଇଛି ଏହାମଧ୍ୟ ଆମକୁ ଆମର ସ୍ୱାଧୀନତା ସଂଗ୍ରାମରେ ପଥ ପ୍ରଦର୍ଶନ କରିଛି ବୋଲି ରାଷ୍ଟପତି କହିଛନ୍ତି ରାଷ୍ଟପତି କୃଷକମାନଙ୍କ ବିଷୟ ଉଲ୍ଲେଖ କରି ସେମାନଙ୍କ ଅଭିବାଦନ ଜଣାଇଛନ୍ତି କୃଷକମାନେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଆମକୁ ଆତ୍ମନିର୍ଭରଶୀଳ କରାଇଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ବହୁ ପ୍ରାକୃତିକ ଦୁର୍ବିପାକ ଅନ୍ୟାନ୍ୟ ଚ୍ୟାଲେଞ୍ଜ ଓ କୋବିଡ୍ ନାଇଷ୍ଟିନ୍ ସଡ୍ଡେ ଦେଶର କୃଷକମାନେ କୃଷି ଉତ୍ପାଦନରେ ପଛଘୁଞ୍ଚା ଦେଇନାହାନ୍ତି ଏଥିପାଇଁ ସମଗ୍ର ଦେଶ କୃଷକମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ରାଷ୍ଟପତି କହିଛନ୍ତି ସେହିପରି ଦେଶର ବୈଜ୍ଞାନିକମାନେ ଖାଦ୍ୟ ସୁରକ୍ଷା ଜାତୀୟ ସୁରକ୍ଷା ରୋଗରୁ ସୁରକ୍ଷା ଓ ଦୁର୍ବିପାକରୁ ସୁରକ୍ଷା ଦେବା ପାଇଁ ଅହରହ କାର୍ଯ୍ୟ କରୁଥିବାର ରାଷ୍ଟ୍ରପତି କହିଛନ୍ତି ମହାକାଶ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି କୃଷି କ୍ଷେତ୍ର ପର୍ଯ୍ୟନ୍ତ ଓ ଶିକ୍ଷାନୁଷ୍ଠାନରୁ ଆରୟ କରି ହସ୍କିଟାଲ୍ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଦେଶର ଜନସାଧାରଣଙ୍କ ଜୀବନରେ ଉନ୍ଦୁତିର ଫୁଆରା ଭରି ଦେଇଛନ୍ତି କରୋନା ଭୂତାଶୁର ମୁକାବିଲା ପାଇଁ ବୈଜ୍ଞାନିକମାନେ ଅହରହ କାର୍ଯ୍ୟ କରିଛନ୍ତି ଓ ଏଥିପାଇଁ ପ୍ରତିଷେଧକର ବିକାଶ କରିପାରିଛନ୍ତି ଏଥିପାଇଁ ଭାରତ ସମଗ୍ର ମାନବଚ୍ଚାତିର ସୁରକ୍ଷା ସକାଶେ ଆଜି ସଫଳ ହୋଇପାରିଛି ରାଷ୍ଟ୍ରପତି କହିଛନ୍ତି ଗତବର୍ଷ କୋଭିଡ୍ର ମୁକାବିଲାରେ ଦେଶର ଡାକ୍ତର ନର୍ସ ଚିକିତ୍ସା ସହାୟକ କର୍ମୀ ସ୍ୱାସ୍ଥ୍ୟ କର୍ମୀ ପ୍ରଶାସକ ଓ ସଫେଇ କର୍ମଚାରୀମାନେ ନିଜର ଜୀବନକୁ ବିପଦାପର୍ଣ୍ଣ କରି ଅନ୍ୟମାନଙ୍କର ଜୀବନରକ୍ଷା କରିଛନ୍ତି

ଏହି ବିଶ୍ୱବ୍ୟାପୀ ସଂକ୍ରମଣ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାରେ ବାଧା ସୃଷ୍ଟି କରିଥିଲା କିନ୍ତୁ ଶିକ୍ଷାନୁଷ୍ଠାନ ଓ ଦେଶର ଶିକ୍ଷକମାନେ ଶୀଘ୍ର ନୂଆ ଞ୍ଜାନକୌଶଳକୁ ଆପଶାଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବାକୁ ଦେଇନାହାନ୍ତି କୋବିଡ୍ ସତ୍ତ୍ୱେ ନିର୍ବାଚନ କମିଶନ୍ ବିହାର ଓ ଜାନ୍ମୁ କାଶ୍ମୀରରେ ନିର୍ବାଚନ କାର୍ଯ୍ୟ ସ୍ତଚାର୍ରପେ ସମ୍ପନ୍ନ କରାଇ ପାରିଛି ଏଥିପାଇଁ ନିର୍ବାଚନ କମିଶନ୍ ମଧ୍ୟ ପ୍ରଶଂସାର ପାତ୍ର ହୋଇଛି ପଦ୍ମ ଆୱାର୍ଡ ସାଧାରଣତନ୍ତ୍ର ଦିବସରେ ଅବ୍ୟବହିତ ପୂର୍ବରୁ ସରକାର ଗତକାଲି ସନ୍ଧ୍ୟାରେ ପଦୁ ପୁରସ୍କାର ଘୋଷଣା କରିଛନ୍ତି

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓଡିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପ୍ରସିଦ୍ଧ ମୁସଲମାନ ବିଦ୍ୟାନ୍ ମୌଲାନା ୱାହିଉଦ୍ଦିନ ଖାନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯିବ ପ୍ରଖ୍ୟାତ ଗାୟକ ଏସପି ବାଲ୍ସୁବ୍ରମଣ୍ୟମ୍ଙ୍କୁ ମରଣୋଉରଭାବେ ଏହି ସମ୍ମାନରେ ସନ୍ମାନୀତ କରାଯିବ ସେହିପରି ପୂର୍ବତନ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ପ୍ରସିଦ୍ଧ ଗାୟିକା କେଏସ ଚିତ୍ରା ପ୍ରସିଦ୍ଧ କବି ଚନ୍ଦ୍ରଶେଖର କୟରଅବସରପ୍ରାପ୍ତ ପ୍ରଶାସକ ନ୍ରିପେନ୍ଦ୍ର ମିଶ୍ରାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କେସୁଭାଇ ପଟେଲ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ ପ୍ରମୁଖଙ୍କୁ ମରଣୋତ୍ତରଭାବେ ପଦ୍ମଭୂଷଣରେ ସମ୍ମାନୀତ କରାଯିବ ସମାଜ ସେବା ପାଇଁ ସିନ୍ଧୁତାଇ ସପକଲ ବମ୍ବେର ସଙ୍ଗୀତଜ୍ଞ ଜୟଶ୍ରୀ ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍ ଗୋଆର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ମ୍ରିଦୁଲା ସିହ୍ନାଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା କଣାଇଛନ୍ତି ଏକ ଟୁଇଟ୍ ବାର୍ତ୍ତାରେ ସେ କହିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି ଯେଉଁମାନଙ୍କୁ ନେଇ ଆମେ ଗର୍ବ ଅନୁଭବ କରିବା ସେ କହିଛନ୍ତି ରାଷ୍ଟ୍ର ଓ ସମଗ୍ର ମାନବଜାତି ଲାଗି ସେମାନଙ୍କ ଅବଦାନ ପାଇଁ ଦେଶ ଗୌରବାନ୍ୱିତ ସମାଜରେ ଗୁଶାତ୍ମକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଏମାନଙ୍କର ବିଶେଷ ଅବଦାନ ରହିଛି

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଭ୍ୟାକ୍ଟିନେସନ କୋଭିଡ ନାଇଷ୍ଟିନ ବିରୁଦ୍ଧରେ ଦେଶ ବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି

ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଶାସ୍ତ୍ର ଚାଳକ ବିହନୀ ଏୟାର କ୍ରାଫୁକୁ ଲକ୍ଷ୍ୟଭେଦ କରିଥିଲା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏଥିପାଇଁ ଡିଆରଡିଓର ବୈଜ୍ଞାନିକ ବିଇଏଲ ଏବଂ ଏୟାରଫୋର୍ସ ଟିମ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି